ଝାଡ଼ଖଣ୍ଡ ପୋଲ୍ ଝାଡ଼ଖଣ୍ଡର ଚତୁର୍ଥ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଶାନ୍ତିପୂର୍ଣ୍ଣଭାବେ ମତଦାନ ଆଗେଇ ଚାଲିଛି

ନକ୍କଲ ଉପଦ୍ରତ ଅଞ୍ଚଳଗୁଡ଼ିକରେ ବହୁସଂଖ୍ୟାରେ ଭୋଟରମାନେ ଆସି ମତଦାନ କରୁଥିବାର ଦେଖିବାକୁ ମିଳିଛି

ଏହି ପର୍ଯ୍ୟାୟରେ ଝାଡ଼ଖଣର ଦୁଇଜଣ ମନ୍ତ୍ରୀ ରାଜ ପାଲିୱାର ଓ ଅମର ବାଉରୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ ହେବ

ସେ ଉଦ୍ୟୋଗ କ୍ଷେତ୍ର କୃଷକ ସଂଗଠନ ଓ ଅର୍ଥନୀତିଜ୍ଞମାନଙ୍କଠାରୁ ଅର୍ଥନୈତିକ ଅଭିବୃଦ୍ଧି ସଂକ୍ରାନ୍ତ ମତାମତ ଗ୍ରହଣ କରିବେ ଆସନ୍ତାବର୍ଷ ଫେବୃୟାରୀ ପହିଲା ଦିନ ସେ ତାଙ୍କର ପ୍ରଥମ ବଜେଟ୍ ଉପସ୍ଥାପନ କରିବାର ଅନୁମାନ କରାଯାଉଛି ଅର୍ଥମନ୍ତ୍ରୀ ଷ୍ଟାର୍ଟଅପ୍ କମ୍ପାନି ଓ ଫିନ୍ଟେକ୍ ଏବଂ ଡିଜିଟାଲ୍ କ୍ଷେତ୍ର ସହ ବିଚାର ବିମର୍ଶ କରିବେ ପରେ ସେ ଆର୍ଥିକ କ୍ଷେତ୍ର ଓ ପୁଞ୍ଜି ବଜାରର ପ୍ରତିନିଧିମାନଙ୍କ ସହ ପ୍ରାକ୍ ବଜେଟ୍ ଆଲୋଚନାର କରିବାର କାର୍ଯ୍ୟସଚୀ ରହିଛି

ପୂର୍ବରୁ ଏହି ସମୟସୀମା ଆଜି ଶେଷ ହେଉଥିଲା ଉତ୍ତର ପୂର୍ବାଞ୍ଚଳରେ ସଂପ୍ରତି ଦେଖାଦେଇଥିବା ଅଶାନ୍ତ ପରିସ୍ଥିତି ଦୃଷ୍ଟିରୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ପକ୍ଷରୁ ଏହି ନିଷ୍କଭି ନିଆଯାଇଛି

ଏକ ଟ୍ୱିଟ୍ କରି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ କହିଛନ୍ତି ସେହିସବୁ ଅଞ୍ଚଳର ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପଭି ନିଆଯାଇଛି

ଦିଲ୍ଲୀ ପୋଲିସ୍ ପିଆର୍ଓ ଏମ୍ଏସ୍ ରାନ୍ଧୱା କହିଛନ୍ତି ଦିଲ୍ଲୀ ପୋଲିସ୍ ମୁଖ୍ୟ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ହିଂସା ଘଟଣାର ନିରପେକ୍ଷ ତଦନ୍ତ କରାଯିବା ବିଷୟରେ ପ୍ରତିଶ୍ରତି ଦିଆଯାଇଛି ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କୁ କଠୋର ଦଣ୍ଡବିଧାନ କରାଯିବାକୁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପ୍ରତିଶ୍ରତି ଦିଆଯାଇଛି ଇତିମଧ୍ୟରେ ଦିଲ୍ଲୀ ପୋଲିସ୍ର ପରାମର୍ଶକ୍ରମେ ଗତକାଲି ବନ୍ଦ ରହିଥିବା ସମସ୍ତ ମେଟ୍ରୋ ଷ୍ଟେସନ୍ ଆଜି ଖୋଲାଯାଇଛି ରାଜଧାନୀ ଦିଲ୍ଲୀର ଜାମିଆ ନଗରରେ ନାଗରିକ ଆଇନ ବିରୁଦ୍ଧରେ ଗତକାଲି ବିକ୍ଷୋଭ ପ୍ରଦର୍ଶନ ଚାଲିଥିବାବେଳେ ଏହା ହିଂସାତ୍ମକ ହୋଇପଡ଼ିଥିଲା ବିକ୍ଷୋଭକାରୀମାନେ ଅନେକ ବସ୍ ଓ ଯାନବାହାନରେ ନିଆଁ ଲଗାଇ ଦେଇଥିଲେ

ଏସ୍ସି ଜାମିଆ ପୁଲିସ୍ ଆକ୍ସନ ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟ ଓ ଜାମିଆ ମିଲିଆ ଇସ୍ଲାମିଆ ବିଶ୍ୱବିଦ୍ୟାଳୟଠାରେ ସଂଶୋଧିତ ନାଗରିକ ଆଇନକୁ ବିରୋଧ କରି ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ସେମାନଙ୍କ ଉପରେ ପୋଲିସ୍ ଅତ୍ୟାଚାର କରିଥିବାର ଅଭିଯୋଗ ହୋଇ କରାଯାଇଥିବା ଆବେଦନଗୁଡ଼ିକର ଆସନ୍ତାକାଲି ଶୁଣାଣି କରିବାକୁ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି ପ୍ରଧାନ ବିଚାରପତି ଏସ୍ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ବିକ୍ଷୋଭ ପ୍ରଦର୍ଶନ ସମୟରେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ ଓ ଦଙ୍ଗା ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ପ୍ରଧାନବିଚାରପତି କହିଛନ୍ତି ଏଭଳି ଘଟଣାମାନ ଯେତେଶୀଘ୍ର ସମ୍ଭବ ବନ୍ଦ ହେବା ଉଚିତ ଓକିଲମାନଙ୍କର ଏକ ଗୋଷ୍ଠୀ ଛାତ୍ରଛାତ୍ରୀମାନଙ୍କ ବିରୁଦ୍ଧରେ ହୋଇଥିବା ହିଂସାତ୍କକ କାର୍ଯ୍ୟକୁ ସୁପ୍ରିମକୋର୍ଟ ତାଙ୍କ ନିଜ ପକ୍ଷରୁ ବିଚାରକୁ ନେବାପାଇଁ ଅଦାଲତରେ ନିବେଦନ କରିଛନ୍ତି ଖଣ୍ଡପୀଠରେ କଷ୍ଟିସ୍ ବିଆର୍ ଗବାଇ ଓ ସୂର୍ଯ୍ୟକାନ୍ତ ମଧ୍ୟ ସଦସ୍ୟ ଅଛନ୍ତି ଓକିଲମାନେ ସେମାନଙ୍କର ପିଟିସନ ଦାୟ କରିବାକୁ ଖଣ୍ଡପୀଠ ସେମାନଙ୍କୁ ନିର୍ଦ୍ଦେଶ ଦେଇ ଆସନ୍ତାକାଲି ଏହାର ଶୁଣାଣି କରାଯିବା ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ଆସାମ ସିଚୁଏସନ ଆସାମର ଗୌହାଟୀ ସହରରେ ପରିସ୍ଥିତିରେ ଉନ୍ନତି ଘଟିବା ପରେ ସେଠାରୁ ଦିନବେଳା ସାନ୍ଧ୍ୟ ଆଇନ ପ୍ରତ୍ୟାହାର କରିନିଆଯାଇଛି ସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ ଓ ବ୍ୟବସାୟିକ ପ୍ରତିଷ୍ଠାନ ଆଦି ଖୋଲାଥିବାବେଳେ ସଡ଼କରେ ଯାନବାହନ ଚଳାଚଳ କରୁଛି ଦିବ୍ରଗଡ଼ରେ ମଧ୍ୟ ଦିନବେଳା ସାନ୍ଧ୍ୟ ଆଇନକୁ କୋହଳ କରାଯାଇଛି

ବିଜୟ ଦିବସ ଭାରତ ଆଜି ବିଜୟ ଦିବସ ପାଳନ କରୁଛି ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ବୀର ଯବାନଙ୍କର ସାହସ ଓ ବୀରତ୍ୱ ପ୍ରତି ସମ୍ମାନ ଜଣାଇଛନ୍ତି

ଭାରତୀୟ ସେନାର ଏହି ସଫଳତା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟଶୋନାୟକ ସେନାବାହିନୀ ମୁଖ୍ୟ ଜେନେରାଲ୍ ବିପିନ ରାଓ୍ୱତ ବାୟୁସେନା ମୁଖ୍ୟ ମାର୍ଶାଲ୍ ଆର୍କେଏସ୍ ଭଦାଉରିଆ ଓ ନୌବାହିନୀ ମୁଖ୍ୟ ଆଡମିରାଲ କରମ ବୀର ସିଂହ ଏହି ଅବସରରେ ଜାତୀୟ ଯୁଦ୍ଧ ସ୍ମାରକୀଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପାକିସ୍ତାନ ଉପରେ ଭାରତର ବିଜୟର ସ୍କାରକ ଭାବେ ଏହି ଦିବସ ପାଳିତ ହୋଇ ଆସୁଛି ଏହି ଲଢ଼େଇରେ ପ୍ରାଣପାତ କରିଥିବା ଭାରତ ବୀର ଯବାନମାନଙ୍କ ପ୍ରତି ରାଷ୍ଟ୍ର ଗଭୀର ଶ୍ରଦ୍ଧାଞ୍ଚଳି ଅର୍ପଣ କରୁଛି କ୍ଲାଇମେଟ୍ ଟକ୍ସ ଜାତିସଂଘର ଦୀର୍ଘତମ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ କଥାବାର୍ତ୍ତା ଗତକାଲି କୌଣସି ବୁଝାମଣା ବିନା ମାଦ୍ରିଦ୍ରେ ଶେଷ ହୋଇଛି ଏହି କଥାବାର୍ତ୍ତାରେ ଅଙ୍ଗାରକାମ୍ ସଂକ୍ରାନ୍ତରେ କୌଣସି ବୁଝାମଣା ହୋଇପାରି ନାହିଁ

କାତିସଂଘ ସେକ୍ରେଟାରୀ ଜେନେରାଲ୍ ଆଷ୍ଟ୍ରୋନିଓ ଗୁଟେରସ୍ ପୃଥିବୀର ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧିକୁ ରୋକିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହାତଛଡ଼ା ହୋଇଯାଇଛି ବୋଲି କହିଛନ୍ତି ପ୍ରାୟ ଦୁଇସପ୍ତାହ ଧରି ଚାଲିଥିବା ଏହି କଥାବାର୍ତ୍ତା କୌଣସି ରାଜିନାମା ସ୍ୱାକ୍ଷର ହେବା ବିନା ଗତକାଲି ଶେଷ ହୋଇଛି ଇସି ସିଇଓ ରାହୁଲ୍ କଂଗ୍ରେସ ନେତା ରାହୁଳ ଗାନ୍ଧୀ ବଳାକ୍କାର ଘଟଣାଗୁଡ଼ିକ ଉପରେ ଦେଇଥିବା ମନ୍ତବ୍ୟ ସଂକ୍ରାନ୍ତରେ ନିର୍ବାଚନ କମିଶନ ଝାଡ଼ଖଣ୍ଡ ମୁଖ୍ୟ ନିର୍ବାଚନ ଅଫିସରଙ୍କଠାରୁ ଏକ ରିପୋର୍ଟ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍କୃତି ଇରାନୀଙ୍କ ନେତୃତବରେ ବିଜେପିର ଏକ ପ୍ରତିନିଧି ଦଳ ରାହୁଳ ଗାନ୍ଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବା ପରେ କମିଶନ ଏହି ରିପୋର୍ଟ ମାଗିଛନ୍ତି ଝାଡ଼ଖଣ୍ଡରେ ନିର୍ବାଚନ ପ୍ରଚାର ସମୟରେ ଶ୍ରୀ ଗାନ୍ଧୀ ଦେଶରେ ବଳାକ୍କାର ଘଟଣାଗୁଡ଼ିକ ଉପରେ ମନ୍ତବ୍ୟ ଦେଇଥିଲେ ପ୍ୟାନ୍ ଆଧାର ଆୟକର ବିଭାଗ କହିଛି ପ୍ୟାନ୍ ସହ ଆଧାର ନମ୍ଘରକୁ ଚଳିତ ମାସ ଶେଷ ସୁଦ୍ଧା ଯୋଡ଼ିବାକୁ ବାଧ୍ୟତାମୂଳକ କରାଯାଇଛି ଏହା ଦ୍ୱାରା ଆୟକର ସେବା ଓ ସୁବିଧା ପାଇବାରେ କୌଣସି ଅସୁବିଧା ହେବନାହିଁ

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଗତ ସେପ୍ଟେମ୍ବର ମାସରେ ଏ ସଂକ୍ରାନ୍ତରେ ଏକ ବିଞ୍ଜପ୍ତି ଜାରି କରି ଏହି ସମୟସୀମା ଧାର୍ଯ୍ୟ କରିଥିଲା

ପ୍ୟାନ୍ ସହ ଆଧାର ନୟର ଅନ୍ଲାଇନ୍ ଯୋଡ଼ିବା ପାଇଁ ଜଣେ ବ୍ୟକ୍ତିଙ୍କୁ ଇ ଫାଇଲିଂ ପୋର୍ଟାଲ୍ ଖୋଲିବାକୁ ପଡ଼ିବ ଏହାଛଡ଼ା ଆୟକର ବିଭାଗ ଏସ୍ଏମ୍ଏସ୍ ଭିତ୍ତିକ ପ୍ୟାନ୍ ଆଧାର ଯୋଡ଼ିବାର ସୁବିଧା ମଧ୍ୟ ଯୋଗାଉଛି

ଲୋକମାନେ ସେମାନଙ୍କର ଆପଭି ଅଭିଯୋଗ ସଂପର୍କରେ ସରକାରଙ୍କୁ ଜଣାଇବା ପାଇଁ ସେହି ବାକ୍ସଗୁଡ଼ିକରେ ସେ ବିଷୟରେ ଲେଖି ପକାଇବେ

କ୍ରିକେଟ୍ ଚେନ୍ନାଇର ଏମ୍ଏ ଚିଦ୍ୟରମ୍ ଷ୍ଟାଡିୟମ୍ରେ ଗତକାଲି ଭାରତ ଓ ଓ୍ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ରେ ସାଏ ହୋପ୍ ଏବଂ ସିମରନ ହେଟମେୟରଙ୍କ ଯୋଡ଼ି ସହାୟତାରେ ଓ୍ୱେଷ୍ଟଇଣ୍ଡିଜ୍ ଭାରତକୁ ଆଠ ୱିକେଟ୍ରେ ପରାସ୍ତ କରିଛି